ଏହାକୁ ଏକ ଗଣ ଆନ୍ଦୋଳନରେ ପରିଶତ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି

ବିଶ୍ୱ ସମୁଦାୟକୁ ପରିବେଶ ଓ ବନ୍ୟଜନ୍ତୁଙ୍କ ପ୍ରତି ଭାରତର ସମବେଦନା ଓ ସମର୍ଥନ ସମ୍ପର୍କରେ ଅବଗତ କରାଇବାକୁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ଏନେଇ ବାରମ୍ୟାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ତାହାକୁ ଅଣଦେଖା କରୁଛି ବୋଲି ସେମାନେ କହିଛନ୍ତି ଆସନ୍ତାକାଲି ଏହି ଅଞ୍ଞଳର ଗ୍ରାମବାସୀ ଗଣଧାରଶାରେ ଯୋଗଦେବେ ବୋଲି ଆମ ସମ୍ୟାଦଦାତା ଜଣାଇଛନ୍ତି

ସେହି ସମୟରେ ଅପରାଧୀ ଜଣକ ପ୍ରଲିସ୍ ଉପରକୁ ଗୁଳି ଚଳାଇଥିଲା

ପୁଲିସ୍ର ପାଲଟା ଗୁଳିଚାଳନାରେ ଅପରାଧୀ ଆହତ ହୋଇଥିଲା

ବ୍ୟକ୍ତିଜଣକ ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବରକନ୍ଦାର ଜଶେ ଗ୍ରାମବାସୀଙ୍କର ଆଜି ବଜ୍ରପାତରେ ମୃତ୍ୟୁ ଘଟିଛି